ଉଦ୍ବୋଧନ ଦେବେ

କୃଷିକ୍ଷେତ୍ରରେ ସ୍ଥାୟୀ ତଥା ଉପଯୁକ୍ତ ବିକାଶ ସଂକ୍ରାନ୍ତରେ ସହମତି ସୃଷ୍ଟି ଉପରେ ଏଥିରେ ଆଲୋକପାତ କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଖର ବୈଠକର ପ୍ରଥମ ଅଧିବେଶନରେ ଉଦ୍ବୋଧନ ଦେବେ

ଆନ୍ତର୍ଜାତିକ ତୈଳ ମୂଲ୍ୟରେ ଅସ୍ଥିରତା ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ସ୍କିଲ୍ ଇଣ୍ଡିଆ ମୁଦ୍ରା ଯୋଜନା ଡିକିଟାଲ୍ ଇଣ୍ଡିଆ ଓ କିଏସ୍ଟି ଭଳି ମୁଖ୍ୟ ଯୋଜନାଗୁଡ଼ିକ ସମେତ ଆହୁରି ଅନେକ ବିଷୟ ଉପରେ ଆଲୋକପାତ କରାଯିବ ବୁଏନସ୍ ଆଇରିସ୍ରେ ପହଞ୍ଚବା ପରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆନ୍ତର୍କାତିକ ଅର୍ଥନୀତି ଓ ସ୍ଥାୟୀ ବିକାଶ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଶିଖର ବୈଠକରେ ମୁଖ୍ୟତଃ ଆଲୋଚନା ହେବ ପିଏମ୍ ବାଇଲାଟେରାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆର୍ଜେଣ୍ଟିନା ଗସ୍ତର ପ୍ରଥମ ଦିନରେ ସାଉଦି ଯୁବରାଜ ମହମ୍ମଦ୍ ବିନ୍ ସଲ୍ମନ୍ଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ଭା କରିଛନ୍ତି ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହୋଇଛି ବୈଦେଶିକ ବିଭାଗ ସୃତ୍ରରୁ ମିଳିଥିବା ଖବର ଅନୁସାରେ ବୈଷୟିକ ଜ୍ଞାନ ମୌଳିକ ଡାଞ୍ଚା ପେଟ୍ରୋଲିୟମ୍ ପୁନର୍ବ୍ୟବହାରକ୍ଷମ ଶକ୍ତି ଖାଦ୍ୟ ନିରାପତ୍ତା ଫିନ୍ଟେକ୍ ଓ ପ୍ରତିରକ୍ଷା ଆଦି କ୍ଷେତ୍ରରେ ସାଉଦି ଆରବରୁ ଅଧିକ ପୁଞ୍ଜିନିବେଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ଶ୍ରୀ ମୋଦି ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଙ୍କୋନିଓ ଗୁଟେରସ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି ଜଳବାୟୁ ପରିବର୍ତ୍ତନରେ ଭାରତର ଭୂମିକା ଭଳି ପ୍ରସଙ୍ଗ ଉପରେ ସେମାନେ ଆଲୋଚନା କରିଛନ୍ତି ପିଏମ୍ ଯୋଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରେ ହେବାକୃ ଥିବା ପ୍ରବାସୀ ଭାରତୀୟ ଦିବସରେ ଅଂଶଗ୍ରହଣ କରିବାକୁ ପ୍ରବାସୀ ଭାରତୀୟମାନଙ୍କୁ ଆମନ୍ତଣ କରିଛନ୍ତି ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ ବୁଏନସ୍ ଆଇରିସ୍ ର 'ଲା ଗ୍ରାମ୍ୟ ମେଳା' ପଡ଼ିଆରେ ଅନୁଷ୍ଠିତ ଶାନ୍ତିପାଇଁ ଯୋଗ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତଣ ଜଣାଇଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ମାନସିକ ଅବସ୍ଥା ପାଇଁ ଯୋଗର ଉପକାରିତା ବିଷୟରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଯୋଗ ବ୍ୟକ୍ତି ପରିବାର ସମାଜ ଓ ବିଶ୍ୱରେ ଶାନ୍ତି ଓ ସଦ୍ଭାବନା ଆଣିବା ପାଇଁ ଉଦ୍ଦିଷ୍ଟ ଆର୍ଜେଣ୍ଟିନାର ଶହ ଶହ ଯୁବକ ଏହି କାର୍ଯ୍ୟକମରେ ଅଂଶଗ୍ରହଣ କରିଥିଲେ

ରାଜସ୍ଥାନରେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ କୋର୍ସୋର୍ରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି ଭୋଟର୍ମାନଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ସଭାଗୁଡ଼ିକରେ ସେମାନେ ଉଦ୍ବୋଧନ ଦେଉଛନ୍ତି ତେଲଙ୍ଗାନାରେ ପ୍ରାୟ ସବୁ ବଡ଼ ବଡ଼ ରକାନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଭୋଟ୍ ପ୍ରଚାର କରୁଛନ୍ତି ବରିଷ୍ଣ ବିକେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଶିର୍ପୁର ଓ୍ୱାରଙ୍ଗଲ୍ ନାଗାର୍ଜୁନ ସାଗର ଓ ଶାଦ୍ନଗରଠାରେ ନିର୍ବାଚନ ସଭାରେ ଭାଷଣ ଦେବେ କଂଗ୍ରେସର ଗ୍ରଲାମ୍ ନବୀ ଆଜାଦ୍ ମଲ୍ଲିକାର୍ଜୁନ ଖଡ୍ଗେ ଓ ଅନ୍ୟ ବଡ଼ ବଡ଼ ନେତାମାନେ ପାର୍ଟି ପକ୍ଷରୁ ନିର୍ବାଚନ ପ୍ରଚାର କରିବେ ଓ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ ଡିଏଲ୍ କୋଟ୍ କୋଲ୍ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କୋଇଲା ସଚିବ ଏଚ୍ସି ଗୁପ୍ତାଙ୍କୁ ପଣ୍ଟିମବଙ୍ଗ କୋଇଲା ଖଣି ବଣ୍ଟନ ହେର୍ଫେର୍ ମାମଲାରେ ଦୂର୍ନୀତି ଓ ଅପରାଧ ଷଡ଼ଯନ୍ତ୍ର ଅଭିଯୋଗରେ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି

ଅଦାଲତ ଫାର୍ମର ପରିଚାଳନା ନିର୍ଦ୍ଦେଶକ ବିକାଶ ପଟ୍ଟନୀ ଓ ଅନ୍ୟତମ ଅଧିକାରୀ ଆନନ୍ଦ ମଲ୍ଲିକ୍ଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି ପଣ୍ଢିମବଙ୍ଗର ମଧୁଯୋଡେ ଉତ୍ତର ଓ ଦକ୍ଷିଣ ଏବଂ ମୋଇରା କୋଇଲା ଖଣି ବଣ୍ଟନ ଅନିୟମିତତା ସହ ସେମାନେ ଜଡ଼ିତ ଥିଲେ

ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟର ଭୋଟ୍ଗ୍ରହଣ ହେବ

ସେ କହିଛନ୍ତି ମହାରାଷ୍ଟ୍ର ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶ ଅର୍ତ୍ତାଚଳ ପ୍ରଦେଶ ଓ ଛତିଶଗଡ଼ ଭଳି କିଛି ରାଜ୍ୟରେ ଆଉ ମାତ୍ର ଅଳ୍ପ କେତେକ ପରିବାରକ୍ ବିଜ୍ଞ୍ଳି ଯୋଗାଇ ଦେବା ବାକି ରହିଛି ଯାହା ଆଉ ମାତ୍ର କିଛି ଦିନ ମଧ୍ୟରେ ସମ୍ପର୍ଣ୍ଣ ହେବ ପ୍ରଭୁ ଷ୍ଟାର୍ଟ ଅପ୍ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଦେଶରେ ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକର ବିକାଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଦିଗରେ ସରକାର ନିୟନ୍ତ୍ରଣ ବ୍ୟବସ୍ଥା ହ୍ରାସ ଓ ପର୍ଯ୍ୟାପ୍ତ ପାର୍ଷି ଯୋଗାଶ ଭଳି ବିଭିନ୍ନ ପଦକ୍ଷେପମାନ ଗ୍ରହଣ କର୍ରଛନ୍ତି ଗତକାଲି ନ୍ତଆଦିଲ୍ଲୀରେ ଏକ କାର୍ଯ୍ୟକମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକ ନିଯୁକ୍ତି ସୃଷ୍ଟି ଓ ଅର୍ଥନୈତିକ ବିକାଶରେ ସହାୟତା କରୁଥିବାରୁ ତାଙ୍କ ମନ୍ତ୍ରଣାଳୟ ସେଗୁଡ଼ିକପାଇଁ କୃଷି ଏବଂ ସେବାକ୍ଷେତ୍ରରେ ଉପଯୁକ୍ତ ବାତାବରଣ ସୃଷ୍ଟି କରୁଛନ୍ତି ଶ୍ରୀ ପ୍ରଭୁ କହିଛନ୍ତି ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକୁ ପରାମର୍ଶ ଦେବା ସେମାନଙ୍କ ଉପରୁ ବୋଝ ହ୍ରାସ କରିବା ତଥା ଆନ୍ତର୍ଜାତିକ ସ୍ତରରୁ ସେମାନଙ୍କ ପାଇଁ ପାର୍ଷି ଉପଲହ୍ଧ କରାଇବା ସକାଶେ ଏକ ନୀତି ଉପରେ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ କର୍ତ୍ଥି ସିବିଆଇ ଜଏନ୍ ଏକ ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର କ୍ରମାର ଜୈନଙ୍କୁ ଜେରା କରିବାପାଇଁ କେନ୍ଦ୍ର ସରକାର ସିବିଆଇକ୍ ଅନ୍ଦ୍ରମତି ପ୍ରଦାନ କରିଛନ୍ତି

ଶ୍ରୀ ଜୈନ ସରକାରରେ ଥାଇ ପ୍ରଚୂର ପରିମାଣର ଆୟ ବହିର୍ଭୁତ ସମ୍ପର୍ତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି

ରାଞ୍ଚ ନିକଟସ୍ଥ ଖେଲ୍ଗାଓଁଠାରେ ଚାଲିଥିବା ଦୁଇଦିନିଆ ଆନ୍ତର୍ଜାତିକ କୃଷି ଓ ଖାଦ୍ୟ ସମ୍ମିଳନୀ ସମୟରେ ସେହି କମ୍ପାନୀମାନେ ଏହି ଇଚ୍ଛା ପ୍ରକାଶ କରିଛନ୍ତି ଗତକାଲି ଆରମ୍ଭ ହୋଇଥିବା ଏହି ସମ୍ମିଳନୀକୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଉଦ୍ଘାଟନ କରିଥିଲେ

ଶିଖର ବୈଠକ ଆଜି ସମାପନ ହେବ

ଲୋକସେବା ଆୟୋଗର ବରିଷ୍ଠ ସଦସ୍ୟ ପ୍ରଫେସର ପ୍ରଦୀପ କୁମାର ଯୋଶୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଭାରତ ଓ ନେପାଳର ପ୍ରଖ୍ୟାତ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଆଜିର ଜଗତରେ ଗାନ୍ଧି ଦର୍ଶନ ଓ ନୀତିର ଗୁରୁତ୍ୱ ଉପରେ ଆଲୋକପାତ କରିବେ ହକି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ପୁରୁଷ ହକି ବିଶ୍ୱକପ୍ର ପୁଲ୍ ବି ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ

ଅଷ୍ଟ୍ରେଲିଆ ଓ ଆୟରଲାଣ୍ଡ ମଧ୍ୟରେ କେବେହେଲେ ବିଶ୍ୱକପ୍ ମୁକାବିଲା ହୋଇନାହିଁ

ଇଂଲଶ୍ଡ ଓ ଚୀନ୍ ମଧ୍ୟରେ ଥରେ ମୁକାବିଲା ହୋଇଛି ଏବଂ ସେହି ମ୍ୟାଚ୍ରେ ଇଂଲଣ୍ଡ କିତିଥିଲା ଏହି ଦୁଇଟି ଯାକ ଟିମ୍ ମଧ୍ୟରେ ବିଶ୍ୱକପ୍ ମୁକାବିଲା ହୋଇନାହିଁ